ରାଜଭବନରେ ରାଷ୍ଟ୍ରପତି ରାତ୍ରୀଯାପନ କରିବେ

ସେମାନଙ୍ଙୁ ଉତ୍ତମ ସ୍ୱାସ୍ସ୍ୟସେବା ଯୋଗାଇଦେବା ଡାକ୍ତରଙ୍କର ପ୍ରଥମ କର୍ଉବ୍ୟ

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍ ସହିତ ନିକର ମନକଥା ବାଣ୍ଟିବାପାଇଁ ଆଶା କର୍ପଛନ୍ତି ଆକାଶବାଶୀର ସବୁ କେନ୍ଦ ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫଏମ୍ ରେନ୍ବୋ ଏବଂ ଆକାଶବାଶୀ ଅଧୀନସ୍ଥ ପାଞ୍ଚଟି ଗୋଷୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତୀଙ୍କ 'ମନ୍ କି ବାତ୍' ଶୁଣିବାକୁ ମିଳିବ

ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର ଭଦ୍ରକ ମୟରଭଞ୍ଞ କେନ୍ଦୁଝର ସୁନ୍ଦରଗଡ଼ ଝାରସୁଗୁଡ଼ା ଓ ବରଗଡ଼